ସେହି ଆସନଗୁଡ଼ିକ ମଧ୍ୟରେ କିଶନ୍ଗଞ୍ଜ କଟିହାର ମାଧେପୁରା ଏବଂ ସୁପୌଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ଆସନ ରହିଛି ସେହିଦିନ ମଧ୍ୟ ବାଲ୍ମିକୀ ନଗର ସଂସଦୀୟ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଆଜି ପ୍ରଚାରର ଶେଷ ଦିନ ହେଉଥିବାରୁ ପ୍ରମୁଖ ରାଜନୈତିକ ଦଳ ବିକେପି ଆର୍ଜେଡି ଏବଂ କଂଗ୍ରେସର ତୁଙ୍ଗନେତାମାନେ ପ୍ରଚାର କାର୍ଯ୍ୟ ଜୋର୍ଦାର୍ କରିଛନ୍ତି ଭୋଟର୍ମାନଙ୍କୁ ଆକର୍ଷିତ କରିବାପାଇଁ ବିଭିନ୍ନ ସ୍ଥାନରେ ରୋଡ୍ ଶୋ' ର୍ୟାଲି ଏବଂ ସାଧାରଣ ସଭାମାନ ଆୟୋଜନ ହେଉଛି ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଏବଂ ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା ଭଳି ବାମଦଳଗୁଡ଼ିକ ରୋଡ୍ ଶୋ' କରି ଭୋଟ୍ ପ୍ରଚାର କରୁଛନ୍ତି ଇତିମଧ୍ୟରେ ନିର୍ବାଚନ ଆୟୋଗ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ଭୋଟ୍ ହାର ପ୍ରକାଶ କରିଛନ୍ତି

ଆମ ଆକାଶବାଣୀ ସମ୍ଭାଦଦାତା ଜଣାଇଛନ୍ତି ଏନ୍ଡିଏ ପ୍ରାର୍ଥୀଙ୍କ ସମର୍ଥନରେ ଆଜି ବିକେପି ଅଧ୍ୟକ୍ଷ ଜେପି ନଡ୍ଥା ପ୍ରଚାର କରୁଛନ୍ତି ସେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଏହି ନିର୍ବାଚନରେ ବିରୋଧୀ ଦଳ ପାଖରେ କୌଣସି ଏଜେଣ୍ଡା ନ ଥିବାରୁ ସେମାନେ ଭୋଟର୍ମାନଙ୍କୁ ମିଥ୍ୟା ପ୍ରତିଶ୍ରତି ଦେଉଛନ୍ତି ସେହିପରି ମାଧବାଣୀରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମବେତ କନତାଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯଦି ଦେଶରେ ତୁଷ୍ଠୀକରଣ ରାଜନୀତି ଗ୍ରହଣ କରାଯାଇ ନ ଥା'ନ୍ତା ଦେଶରେ ଆତଙ୍କବାଦ ଓ ନକ୍ବଲବାଦର କୌଣସି ସ୍ଥାନ ନ ଥା'ନ୍ତା କିଶନଗଞ୍ଜ ଏବଂ ଆରାରିଆରେ ଆର୍କେଡିର ବରିଷ୍ଣ ନେତା ତେଜସ୍ୱୀ ଯାଦବ କହିଛନ୍ତି ଏହା ବିଧାନସଭା ନିର୍ବାଚନ ପାଇଁ ନୁହେଁ ବରଂ ରାଜ୍ୟରୁ ବେକାରୀ ଦ୍ରୀକରଣ କରିବାର ଏକ ସ୍ୱଯୋଗ

ମହାମେଣ୍ଟ ସପକ୍ଷରେ ନିର୍ବାଚନୀ ପ୍ରଚାର କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଣ କଂଗ୍ରେସ ନେତା ଭୂପେଶ ବାଗେଲ୍ କହିଛନ୍ତି ବିହାରରେ ଡବଲ୍ ଇଞ୍ଜିନ୍ ସରକାର ପୁରୁଣା ହୋଇଗଲାଶି ତେଣୁ ସରକାରରେ ପରିବର୍ତ୍ତନ ଆସିବା ଆବଶ୍ୟକ ହୋଇପଡ଼ିଛି

ଅନ୍ୟାନ୍ୟ ଦଳର ପ୍ରାର୍ଥୀମାନେ ମଧ୍ୟ ଘମାଘୋଟ୍ ନିର୍ବାଚନ ପ୍ରଚାର କର୍ତ୍ଥନ୍ତି କୋଭିଡ୍ ଷ୍ଟାଟସ୍ ଦେଶରେ ଦେନନ୍ଦିନ ଭିତ୍ତିରେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା କୋଭିଡ୍ ନିୟମର କଡ଼ାକଡ଼ି ପାଳନ ପରୀକ୍ଷାଗାର ବୃଦ୍ଧି ତ୍ୱରିତ ଚିକିତ୍ସା ବ୍ୟବସ୍ଥା ଫଳରେ ଆରୋଗ୍ୟ ହାରରେ ବୃଦ୍ଧି ଘଟିବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି ଦେଶ କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ପୁଣି ଏକ ମାଇଲ୍ ଖୁଷ୍ଟ ଅତିକ୍ରମ କରିଛି

ସମସ୍ତଙ୍କୁ ଏହି ପରୀକ୍ଷା ସ୍ୱବିଧା ଯୋଗାଇବା ଲକ୍ଷ୍ୟରେ ଦିନକୁ ଦିନ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି ଘଟୁଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଅଧିକ ନମୁନା ପରୀକ୍ଷା ହେଉଥିବାରୁ ସଂକ୍ରମଣ ଚିହ୍ନଟ କରିବା ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି ଯାହାଫଳରେ ଶୀଘ୍ର ଚିକିତ୍ସା ବ୍ୟବସ୍ଥା କରାଯାଇପାର୍ଚ୍ଛି

ନ୍ୟାସନାଲ୍ ଡିଫେନ୍ସ କଲେଜର ହୀରକ ଜୟନ୍ତୀରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ସିଂହ କହିଛନ୍ତି ଏବେ ଦେଶ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଆହ୍ୱାନଗୁଡ଼ିକର ମୁକାବିଲା କରିବା ସହ ଦେଶର ସାର୍ବଭୌମତ୍ୱକୁ ସୁରକ୍ଷିତ କରିପାରିଛି ଭାରତର ପ୍ରାଚୀନ ସଭ୍ୟତା ପ୍ରସଙ୍ଗରେ ଶ୍ରୀ ସିଂହ କହିଛନ୍ତି ଆମ ସଂସ୍କୃତି ଏବଂ ପରମ୍ପରା ଶାନ୍ତି ଓ ସଂସ୍କାରଦ୍ୱାରା ଅଧିକ ମଜବୁତ୍ ହୋଇଛି ସେ କହିଛନ୍ତି ଭାରତ ହେଉଛି ଅନେକ ସଂସ୍କୃତି ସାମାଜିକତା ଭାଷା ଏବଂ ଧାର୍ମିକ ପ୍ରଭାବର ମିଳନ ସ୍ଥଳୀ

ଇସିଆଇ ଭାରତୀୟ ନିର୍ବାଚନ ଆୟୋଗ ଆଜିଠାରୁ ଏକ ତିନି ଦିନିଆ 'ଆନ୍ତର୍ଜାତିକ ଭର୍ଚୁଆଲ୍ ଭଲେକ୍ସନ୍ ଭିକିଟର୍ସ କାର୍ଯ୍ୟକ୍ରମ'ର ଆୟୋଜନ କର୍ତ୍ଥନ୍ତି

ଆୟୋଗ କହିଛନ୍ତି ଭାରତରେ ପ୍ରଥମ ଥରପାଇଁ କରୋନା ସମୟରେ ସ୍ୱଚ୍ଚ ଏବଂ ସୁରକ୍ଷିତ ନିର୍ବାଚନ ପ୍ରକ୍ରିୟା ସାରା ବିଶ୍ୱପାଇଁ ଉଦାହରଣ ପାଲଟିଛି

ସେଥିରେ ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋରା ଏବଂ ରାଜୀବ୍ କୁମାର ଓ ସୁଶିଲ୍ ଚନ୍ଦ୍ରା ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଆସନ୍ତାକାଲି ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ ବିଶ୍ୱ ସମୁଦାୟ ସହ ସେଠାକାର ମତଦାନ ପ୍ରକ୍ରିୟା ସମ୍ପର୍କରେ ଭାବ ଆଦାନ ପ୍ରଦାନ କରିବେ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନେଇ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି

ତେବେ କଣ୍ଟେନ୍ମେଷ୍ଟ୍ ଜୋନ୍ରେ ଥିବା କୌଣସି ପ୍ରତିଷ୍ଠାନ ଖୋଲିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ଆଇପିଏଲ୍ ଆଇପିଏଲ୍ ଶୃଙ୍ଖଳରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ୍ ମଧ୍ୟରେ ମୁକାବିଲା ହେବ